ତେବେ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱତନ୍ତ ରିଲିଫ୍ କମିଶନର କହିଛନ୍ତି

ଏହାପରେ ଆକି ସନ୍ଧ୍ୟାରେ ବୁଲ୍ବୁଲ୍ ପରବର୍ତ୍ତୀ ପୁନରୁଦ୍ଧାର ଓ ସହାୟତା ସମ୍ମର୍କୀତ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତାକାଲି ନରସିଂହ ମିଶ୍ରଙ୍କ ଅଧ୍ଧକ୍ଷତାରେ ଅନୁଷ୍ଷିତ ହେବ ବୋଲି ଜଶାପଡ଼ିଛି

ଭାରତୀୟ ନିର୍ବାଚନ ବ୍ୟବସ୍ତାରେ ଅନେକ ସଂସ୍କାର ଆଣିବାରେ ଶ୍ରୀ ଶେଶାନ୍ଙ୍ଙ ଭୂମିକା ସବୁବେଳେ ସ୍କରଶୀୟ ହୋଇ ରହିବ

ବହୁ ସଂଖ୍ୟାରେ ହବିଶ୍ୟାଳୀ ଏବଂ ସାଧାରଶ ଭକ୍ତ କଗମୋହନରେ ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରୁଛନ୍ତି ଏଥିଲାଗି ବଡ଼ଦେଉଳ ପରିସରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି

ତେବେ ପୂର୍ଶମି ତିଥିରେ ସମୁଦ୍ର ଅଶାନ୍ତ ରହୁଥିବା ଦୂଷ୍ଟିରୁ ଶ୍ରଦ୍ବାଳୁମାନେ ସମୁଦ୍ର ଭିତରକୁ ନ ପସି ଯଥାସ୍ୟବ କୂଳରେ ସ୍ନାନ କରିବା ଲାଗି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ଅନ୍ୟ ପକ୍ଷରେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଡିମା ଅବସରରେ ତିନି ଠାକୁରଙ୍ଙୁ ସୁନାବେଶରେ ସଜିତ କରାଯିବ